ଏଠାରେ ମଧ୍ଧ ଏକ ସାଧାରଣ ସଭାକୁ ପ୍ରଧାନମନ୍ତୀ ଉଦ୍ବୋଧନ କରିବେ

ପ୍ରବରୁ ମଧ୍ଧ ପ୍ରଧାନମନ୍ତୀ ନରେନ୍ଦ୍ର ମୋଦି ମୟରଭଞ ଗସ୍ତରେ ଆସିଥିଲେ

ସେତେବେଳେ ତାଙ୍କ ସହିତ ବର୍ଉମାନର ଆଦିବାସୀ ବ୍ୟାପାର ମନ୍ତୀ କୁଏଲ୍ ଓରାମ ଓ ପେଟ୍ରୋଲିୟମ୍ ମନ୍ତୀ ଧର୍ମେନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ

ସେସବୁ ହେଲା ଭଦ୍ରକ କଟକ ଯାଜପୁର ଆସ୍କା କେଦୁଝର ଓ ଢେଙ୍କାନାଳ

ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସାଂସଦ ଓ ସମସ୍ତ ବିଧାୟକ ଉପସ୍ତିତ ଥିଲେ

ଏଥିପାଇଁ ପୁଲିସ୍ ଅଧିକାରୀଙ୍କ ସହ ଆଲୋଚନା ହୋଇଥିବା ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କ ଆଇନ ଶ୍ୱଙ୍ଖଳା ଉପରେ ଧ୍ଧାନ ଦେବାକୁ ମଧ୍ଧ ବୈଠକରେ ଆଲୋଚନା ହୋଇଛି ନିର୍ବାଚନ ଖର୍ଚ ଓ ସମ୍ଭେଦନଶୀଳ ବୁଥ୍ ଆଦି ସଂପର୍କରେ ମଧ୍ଧ ଆଲୋଚନା ହୋଇଛି

ଏହି ବୈଠକରେ ଅବକାରୀ ଓ ଆୟକର ବିଭାଗର ବରିଷ ଅଧିକାରୀ ମଧ୍ଧ ଯୋଗ ଦେଇଛନ୍ତି

ଉଦ୍ୟାନ ହରିଶ ପାର୍କ ମୟର ବତକ କକ୍ଟେଲ୍ ପକ୍ଷୀଘର ଏବଂ ସର୍ବୋପରି ଉଦ୍ୟାନର ସବୁଜିମା ପରିଦର୍ଶକମାନଙ୍କୁ ବିଶେଷ ଭାବେ ଆକର୍ଷିତ କରିବ